ସିବିଏସ୍ଇ ଆଜି ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ କରିଛି

ୟୁଏନ୍ ଅଜହର ଇଣ୍ଡିଆ ଭାରତ କହିଛି ଏହାର ନାଗରିକମାନଙ୍କୁ କ୍ଷତି ପହଞ୍ଚାଇଥିବା ସନ୍ତାସବାଦୀ ସଂଗଠନ ଓ ସେଗୁଡ଼ିକର ନେତାମାନଙ୍କର ଉପଯୁକ୍ତ ବିଚାର ପାଇଁ ସେ ଆନ୍ତର୍ଜାତିକ ସ୍ତରରେ ତା'ର ଉଦ୍ୟମ ଜାରି ରଖିବ ଜୈସେ ମହମ୍ମଦ ମୁଖ୍ୟ ମସୁଦ ଅଜହରକୁ ଆର୍ଡ୍ତକାତିକ ସନ୍ତାସବାଦୀ ଘୋଷଣା କରିବା ପାଇଁ ଜାତିସଂଘର ନିଷ୍କଭିକୁ ସ୍ୱାଗତ କରି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ସନ୍ତାସବାଦ ଓ ସନ୍ତାସବାଦୀମାନଙ୍କୁ ସାହାଯ୍ୟ ସମର୍ଥନ କରୁଥିବା ଦେଶଗୁଡ଼ିକ ବିରୁଦ୍ଧରେ ସଂଗ୍ରାମ କରିବାକୁ ଆନ୍ତର୍ଜାତିକ ସଂପ୍ରଦାୟର ସଂକ୍ରବ୍ରବଦ୍ଧତା ଦିଗରେ ଏହା ଏକ ଉପଯୁକ୍ତ ପଦକ୍ଷେପ ଭାରତ ପାଇଁ ଏକ ବୂହତ୍ କୃଟନୈତିକ ବିଜୟ ସ୍ୱରୂପ ଗତକାଲି ଜାତିସଂଘ କଟକଣା କମିଟି ଅଜହରକୁ ଆନ୍ତର୍କାତିକ ସନ୍ତାସବାଦୀ ଘୋଷଣା କରିଛି ଅଜହରକୁ ଆନ୍ତର୍ଜାତିକ ସନ୍ତାସବାଦୀ ଘୋଷଣା କରିବା ପାଇଁ ଜାତିସଂଘ ଉଦ୍ୟମରେ ଚୀନ୍ ପୂର୍ବରୁ ସୃଷ୍ଟି କରୁଥିବା ପ୍ରତିବନ୍ଧକ ହଟେଇନେବା ପରେ ଏହି ପଦକ୍ଷେପ ନିଆଯାଇଛି ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ତଥା ସ୍ଥାୟୀ ପ୍ରତିନିଧି ସୟେଦ ଆକବର ଉଦ୍ଦିନ କହିଛନ୍ତି ଏଥିପାଇଁ ସମସ୍ତ ଛୋଟ ଓ ବଡ ଦେଶ ଐକ୍ୟବଦ୍ଧ ହୋଇଛନ୍ତି ଓ ସେମାନଙ୍କର ଏହି ସମର୍ଥନ ପାଇଁ ଭାରତ ସେମାନଙ୍କ ପ୍ରତି କୃତଜ୍ଞତା କଣାଉଛି ଜାତିସଂଘ ନିଷ୍ପଭି ପରେ ଏକ ଭିଡ଼ିଓ ବିବୃତ୍ତିରେ ଶ୍ରୀ ଆକବର ଉଦ୍ଦିନ ଏହାକୁ ଏକ ବଡ଼ ସଫଳତା ବୋଲି ବର୍ଷନା କରିଚ୍ଚନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଜାତିସଂଘର ଏହି ପଦକ୍ଷେପ ସନ୍ତାସବାଦ ବିରୁଦ୍ଧରେ ଭାରତର କନସାଧାରଣଙ୍କ ସଂଗ୍ରାମ ପ୍ରତି ଏକ ବଡ଼ ସଫଳତା ଗତ ସଂଧ୍ୟାରେ ଜୟପ୍ରରଠାରେ ଏକ ର୍ୟାଲିରେ ସେ ଏହା କହିଛନ୍ତି ଆନ୍ତର୍ଜାତିକ ସଂପ୍ରଦାୟ ଏହି ନିଷ୍ପଭିକୁ ସ୍ୱାଗତ କରି ପାକିସ୍ତାନ ଦ୍ୱାରା ସେଠାରେ ଥିବା ସନ୍ତାସବାଦୀ ସଂଗଠନ ଗ୍ରଡ଼ିକ ବିର୍ଦ୍ଧରେ ପଦକ୍ଷେପ ଗ୍ରହଣ କରାଯିବାକୁ କହିଛନ୍ତି ପୁଲୁୱାମା ସନ୍ତାସବାଦୀ ଆକ୍ରମଣ ଘଟଣା ପରେ ଫ୍ରାନ୍କ ଆମେରିକା ଓ ବ୍ରିଟେନ ଅଜହରକୁ ଆନ୍ତର୍ଜାତିକ ସନ୍ତାସବାଦୀ ଘୋଷଣା କରିବା ପାଇଁ ଜାତିସଂଘରେ ଏକ ସାନି ପ୍ରସ୍ତାବ ଆଗତ କରିଥିଲେ ଚୀନ୍ କହିଛି ଆମେରିକା ବ୍ରିଟେନ ଓ ଫ୍ରାନ୍ସ ଆଗତ କରିଥିବା ପ୍ରସ୍ତାବର କୌଣସି ବିରୁଦ୍ଧାଚରଣ କରାଯାଇନଥିବାରୁ ସେ ତା'ର ପ୍ରତିବନ୍ଧକ ହଟେଇନେଇଛି ଜାତିସଂଘ ସେକ୍ରେଟାରୀ ଜେନେରାଲ ଆଷ୍ଟ୍ରୋନିଓ ଗୁଟେରସ କହିଛନ୍ତି କଟକଣା କମିଟିର ଏହି ନିଷ୍ପଭିକୁ ସମସ୍ତ ସଦସ୍ୟ ଦେଶ ସମର୍ଥନ କରିବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି ଭିପି ମସ୍ଦ ଅଜହର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କାତିସଂଘ ନିରାପତ୍ତା ପରିଷଦ ଦ୍ୱାରା ମସୁଦ ଅଜ୍ଞହରଙ୍କୁ ଆନ୍ତର୍ଜାତିକ ସନ୍ତାସବାଦୀ ଘୋଷଣା କରାଯାଇଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ନାଇଡୁ ଭାରତ ଏବଂ ଜାତିସଂଘ ନିରାପତ୍ତା ପରିଷଦ ସଦସ୍ୟ ଦେଶଗୁଡ଼ିକର ଉଦ୍ୟମକୁ ପ୍ରଶଂସା କରିଛନ୍ତି ସେ କହିଛନ୍ତି ସନ୍ତାସବାଦର ଦମନ ଓ ସନ୍ତାସବାଦକୁ ସାହାଯ୍ୟ ସମର୍ଥନ କରୁଥିବା ବ୍ୟକ୍ତି ଓ ଦେଶଗୁଡ଼ିକ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ ସମୟରେ ଏହିଭଳି ସହମତି ସୃଷ୍ଟି ହେବା ଅତ୍ୟନ୍ତ ଜର୍ତ୍ରରୀ

ବିଭିନ୍ନ ରାଜନୈତିକ ଦଳର ବଡବଡ ନେତାମାନେ ଦେଶରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଉଛନ୍ତି ବିଜେପି ସଭାପତି ଅମିତ ଶାହା ଆଜି ମଧ୍ୟପ୍ରଦେଶର ରାଜଗଡ ନିମୁଚ ଓ ସେହୋରଠାରେ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଝାଡ଼ଖଣ୍ଡର ସିମଡେଗା ଓ ରାଜସ୍ତାନର କୟପୁରଠାରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେବେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ରାଏବରେଲୀରେ ନିର୍ବାଚନ ପ୍ରଚାର କରିବେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା ମଧ୍ୟ ରାଏବରେଲୀରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ରା ସ୍କୁଲତାନପୁର ଓ ଆମେଠି ଜିଲ୍ଲାରେ ପାର୍ଟି କର୍ମୀମାନଙ୍କ ସହ ଏକ ବୈଠକରେ ମିଳିତ ହେବାର କାର୍ଯ୍ୟସ୍ଟଚୀ ରହିଛି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଲକ୍ଷ୍ନୌର ପ୍ରତାପଗଡଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଟଚୀ ରହିଛି

ଜେକେ ଆଟାକ ଜାମ୍ମୁକାଶ୍ମୀରର ପୁରୁଣା ଶ୍ରୀନଗର ସହରରେ ଘଟିଥିବା ଏକ ସନ୍ତାସବାଦୀ ଆକ୍ରମଣରେ ଜଣେ ପୁଲିସ କନଷ୍ଟେବଲ ଗୁରୁତର ଭାବେ ଆହତ ହୋଇଛନ୍ତି ନିରାପତ୍ତା ସୂତ୍ରରେ କୁହାଯାଇଛି ସଶସ୍ତ ସନ୍ତ୍ରାସବାଦୀ ମାନେ ଖନିଆର ଅଞ୍ଚଳର କ ମୋହଲାରେ ଅବସ୍ଥିତ ସେହି ପୁଲିସ କନଷ୍ଟେବଳଙ୍କ ଘର ଉପରେ ଆକ୍ରମଣ କରିଥିଲେ

ଏହି ଘୁର୍ଷିଝଡ଼ ଆସନ୍ତାକାଲି ପୁରୀ ନିକଟରେ ସ୍ଥଳଭାଗକୁ ଛୁଇଁବାର ସମ୍ଭାବନା ଅଛି

ଫନି ୍ମୁର୍ଷ୍ଣିଝଡ଼ ଗଞ୍ଜାମ ଗଜପତି ଖୋର୍ଦ୍ଧା ପୁରୀ ଜଗତ୍ସିଂହପୁର କେନ୍ଦ୍ରାପଡା ଭଦ୍ରକ ଯାଜପୁର ଓ ବାଲେଶ୍ୱର ଭଳି ଉପକୃଳବର୍ତ୍ତୀ କିଲ୍ଲ ଗୁଡ଼ିକରେ ବ୍ୟାପକ କ୍ଷତି ଘଟାଇବାର ସମ୍ଭାବନା ରହିଛି

ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ଉପକୂଳରକ୍ଷୀ ବାହିନୀ ଓ ନୌ ବାହିନୀ ସେଗୁଡ଼ିକର କାହାଜ ଓ ହେଲିକପ୍ଟର ଗୁଡ଼ିକୁ ପ୍ରସ୍ତୁତ କରି ରଖିଛନ୍ତି ତିନିଟିଯାକ ରାଜ୍ୟରେ ସେନାବାହିନୀ ଓ ବିମାନ ବାହିନୀର ବିଭିନ୍ନ ୟୁନିଟ୍କୁ ମଧ୍ୟ ପ୍ରସ୍ତୁର କରି ରଖାଯାଇଛି

ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମୀ ତଥା ପୁଲିସ କର୍ମଚାରୀମାନଙ୍କର ଛୁଟି ବାତିଲ କରାଯାଇଛି

ଫନି ଘୂର୍ଷିକଡ଼ ଅତିକ୍ରମ କରିବାକୁ ଥିବା ଅଞ୍ଚଳ ଗୁଡ଼ିକରୁ ଲୋକମାନଙ୍କୁ ସମ୍ପର୍ଷରୂପେ ଖାଲି କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଗତକାଲି ନୂଆଦିଲ୍ଲୀରେ ଜାତୀୟ ସଙ୍କଟ ପରିଚାଳନା କମିଟି ବୈଠକରେ ଏହି ନିର୍ଦ୍ଦେଶ ଦିଆଯାଇଛି ସେହି ବୈଠକରେ କ୍ୟାବିନେଟ୍ ସଚିବ ପିକେସିହ୍ବା ବାତ୍ୟା ପ୍ରସ୍ତୁତିର ଆଉଥରେ ସମୀକ୍ଷା କରିଛନ୍ତି ଖାଦ୍ୟ ପାନୀୟଜଳ ଓ ଔଷଧ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡ଼ିକର ଯେଭଳି କୌଣସି ଅଭାବ ନରହିବ ସେଥିପ୍ରତି ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି

ବାତିଲ କରାଯାଇଥିବା ଓ ଗତିପଥ ବଦଳାଯାଇଥିବା ଟ୍ରେନ୍ଗୁଡ଼ିକର ଯାତ୍ରୀମାନଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ଟିକଟର ମୂଲ୍ୟ ଫେରସ୍ତ ଦିଆଯିବ

ବାତିଲ କରାଯାଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ହାୱାଡା ଚେନ୍ନାଇ ସେକ୍ଷ୍ରାଲ କରମଣ୍ଡଳ ଏକ୍ସପ୍ରେସ୍ ପାଟନା ଏର୍ଣ୍ଣାକୁଲମ ଏକ୍ସପ୍ରେସ ନିଉଦିଲ୍ଲୀ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ ହାଓ୍ୱାଡା ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍କପ୍ରେସ୍ ଏବଂ ଭୁବନେଶ୍ୱର ରାମେଶ୍ୱରମ ଏକ୍କପ୍ରେସ୍ ଅନ୍ତର୍ଭୁକ୍ତ ଜରୁରୀକାଳୀନ ପରିସ୍ଥିତିରେ ସ୍ଥାନୀୟ ପରିବହନକାରୀମାନଙ୍କୁ ଠିକାରେ କାର୍ଯ୍ୟରେ ଲଗାଯିବ

ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଅରବିଟର ଅନ୍ୟଟି ଲ୍ୟାଣ୍ଡର ଓ ଆଉଗୋଟିଏ ହେଉଛି ରୋଭର ଲ୍ୟାଣ୍ଡରର ନାମ ବିକ୍ରମ ରଖାଯାଇଥିବାବେଳେ ରୋବରର ନାମ ପ୍ରଜ୍ଞାନ ରଖାଯାଇଛି

ସିବିଏସ୍ଇ ରେଜଲ୍ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଏଇ ଅଳ୍ପସମୟ ପୂର୍ବେ ଦ୍ୱାଦଶଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିଛି

ଛାତ୍ରଛାତ୍ରୀମାନେ ଗୁଗୁଲ ପ୍ଲେଷ୍ଟୋର୍ରୁ ସିବିଏସ୍ଇ ଆପ୍ ଡାଉନ୍ଲୋଡ କରି ସେମାନଙ୍କର ପରୀକ୍ଷାଫଳ ଜାଣିପାରିବେ

ଆଇପିଏଲ୍ କ୍ରିକେଟ୍ ଆଇପିଏଲ୍ କ୍ରିକେଟରେ ଆଜି ମୁମ୍ବାଇ ଇଣ୍ଡିଆନ୍ନ ଓ ସନ୍ରାଇଜର୍ସ ହାଇଦ୍ରାବାଦଠାରେ ମୁମ୍ଘାଇର ୱାଙ୍ଗଡେ ଷ୍ଟାଡିୟମରେ ମୁକାବିଲା ହେବ